ଧନ୍ୟବାଦ ରାଲି ନାମରେ ଅବିହିତ ଏହି ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତୀ କହିଛନ୍ତି ପାର୍ଲାମେଣ୍ ହେଉଛି ଦେଶର ସର୍ବୋଚ ନୀତିନିର୍ବ୍ଧାରଣ ସଂସ୍ଥା ତେଶୁ ସାଧାରଣ ଜନତା ଏହାର ସମ୍ମାନ କରିବା ଉଚିତ

ଏଥିରେ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟସ୍ଚୀ ରହିଛି

ଆୟୋଜିତ ହେବାକୁ ଥିବା ଏହି ଉସବରେ କେନ୍ଦ୍ ପ୍ରାକୁତିକ ତେିଳ ଓ ଗ୍ୟାସ ମନ୍ତୀ ଧର୍ମେନ୍ଦ ପ୍ରଧାନ କେନ୍ଦ୍ରମନ୍ତୀ ଥୱର ଚାନ୍ଦ ଗେହଲଟ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସଶ୍ଳିଳନୀରେ ଭାରତୀୟ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ବିପିସିଏଲ କର୍ତ୍ତ୍ ପକ୍ଷଙଙକ ପକ୍ଷରୁ ଏହି ସୂଚନା ଦିଆଯାଇଛି

ପାଇଁ ଦଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ଯାଦବ ସ୍ଚନା ଦେଇଛନ୍ତି

ପୂର୍ବ ବର୍ଷ ତୁଳନାରେ ଏହା ବୃଦ୍ଧି ପାଇଛି

ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଶେ ବ୍ୟକ୍ତିଙ୍କୁ ସେ ନିଜ ଗାଡିରେ ଡାକ୍ତରଖାନା ନେଇଛନ୍ତି

ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି

ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ଏହା ଲାଗି ରହିବା ସହ କେତେକ ସ୍ସାନରେ ପ୍ରବଳ କୃହ୍ଡ଼ି ଦେଖାଦେବ ବୋଲି ଆଞଳିକ ପାଶିପାଗ କାର୍ଯ୍ୟାଳୟ ସ୍ଚନା ଦେଇଛି

ଟସ୍ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ଉରି ନେଇଛି